ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସୁଧହାର ଅପରିବର୍ତ୍ତିତ ରଖିଛି

ସେ ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ଥିଲେ ଏବଂ କେନ୍ଦ୍ର ସରକାରରେ ଉପଭୋକ୍ତା ବ୍ୟାପାର ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଥିଲେ କ୍ରମାଗତ ଅସୁସ୍ଥତା ଯୋଗୁଁ ଗତ ଶନିବାର ଦିନ ହାର୍ଟ ଅପରେସନ୍ କରାଯାଇଥିଲା

ଗୃହ ମନ୍ତ୍ରଣାଳୟ କାରି କରିଥିବା ସ୍କୁଚନା ଅନୁଯାୟୀ ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ରାଜ୍ୟ ରାଜଧାନୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଦିବଂଗତ ନେତାଙ୍କ ପ୍ରତି ସମ୍ମାନପୂର୍ବକ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ଆସନ୍ତାକାଲି ପାଟନାଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ମିଳିଥିବା ସ୍ୱଚନା ଅନୁଯାୟୀ କିଛି ସମୟ ପୂର୍ବରୁ ଦିବଂଗତ ନେତାଙ୍କ ପାର୍ଥବ ଶରୀରକୁ ନୂଆଦିଲ୍ଲୀ ଜନପଥସ୍ଥିତ ବାସଭବନକୁ ଅଣାଯାଇଛି ସେଠାରେ ଶେଷଦର୍ଶନ ପରେ ଅପରାହ୍ନରେ ପାଟନାସ୍ଥିତ ଲୋକ ଜନଶକ୍ତି କାର୍ଯ୍ୟାଳୟକୁ ନିଆଯିବ ଇତିମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ରା ଓ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଜନପଥସ୍ଥିତ ବାସଭବନରେ ସ୍ୱର୍ଗତ ପାଶ୍ୱାନ୍ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଚ୍ଛନ୍ତି ରାମବିଳାସ ପାଶ୍ୱାନଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର୍ କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ କହିଛନ୍ତି ଯେ ପାଶ୍ୱାନଙ୍କ ପରଲୋକ ଦ୍ୱାରା ଦେଶ ଜଣେ ଦୂରଦୃଷ୍ଟି ସଂପନ୍ନ ନେତାଙ୍କୁ ହରାଇଛି ସଂସଦରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିବା ଜଣେ ସାଂସଦଙ୍କୁ ଦେଶ ହରାଇଲା ବୋଲି ରାଷ୍ଟ୍ରପତି କହିଛନ୍ତି ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଶ୍ୱାନଙ୍କ ପରଲୋକରେ ନିଜର ବ୍ୟକ୍ତିଗତ କ୍ଷତି ଘଟିଛି ବୋଲି କହିଛନ୍ତି ତାଙ୍କ ପରଲୋକରେ ଯେଉଁ ଶୃନ୍ୟସ୍ଥାନ ସ୍ପଷ୍ଟି ହୋଇଛି ତାହା କେବେ ପୂରଣ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କେବଳ ଜଣେ ବନ୍ଧୁଙ୍କୁ ହରାଇ ନାହାନ୍ତି ବରଂ ଗରିବ ଲୋକଙ୍କ ସ୍ୱର ଉତ୍ତୋଳନ କରୁଥିବା ଜଣେ ବ୍ୟକ୍ତିଙ୍କୁ ହରାଇଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କେତେକ ଟ୍ୱିଟ୍ କରି ଦିବଂଗତ ନେତାଙ୍କ ପ୍ରତି ଶୋକ ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଶ୍ରୀ ପାଶ୍ୱାନ୍ ଗରିବ ଏବଂ ଅବହେଳିତଙ୍କ ବିକାଶ ଦିଗରେ ନିଜ ଜୀବନ ଉତ୍ସର୍ଗ କରିଥିଲେ ଭାରତୀୟ ରାଜନୀତିରେ ଜଣେ ସଚ୍ଚୋଟ ନେତା ଭାବରେ ସବୁବେଳେ ଜାତୀୟ ସ୍ୱାର୍ଥ ପ୍ରତି ସମର୍ପଶ ଭାବ ରଖୁଥିବା ନେତାଙ୍କ ପରଲୋକରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କେନ୍ଦ୍ରମନ୍ତ୍ରୀ ପାଶ୍ୱାନଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପଛୁଆବର୍ଗ ଏବଂ ଅବହେଳିତ ଲୋକଙ୍କ ଅଧିକାର ପାଇଁ ଶ୍ରୀ ପାଶ୍ୱାନ କାର୍ଯ୍ୟ କରୁଥିଲେ ବୋଲି ଶ୍ରୀ ଜାବଡେକର କହିଛନ୍ତି ସେ ତାଙ୍କୁ ଜଣେ ସକ୍ରିୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ବର୍ଷ୍ଣନା କରିଛନ୍ତି ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାମବିଳାସ ପାଶ୍ୱାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ କହିଛନ୍ତି ପାଶ୍ୱାନଙ୍କ ବିୟୋଗ ଅବିଶ୍ୱସନୀୟ ନିଜର ରାଜନୈତିକ ଜୀବନରେ ଶ୍ରୀ ପାଶ୍ୱାନ ସର୍ବଦା ଗରିବ ଏବଂ ଅସହାୟ ଶ୍ରେଣୀର ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉତ୍ଗୀକୃତ ଥିଲେ ତାଙ୍କ ବିୟୋଗରେ ଭାରତୀୟ ରାଜନୀତି ଓ ସମାାଜିକ ଜୀବନ ପାଇଁ ଅପ୍ରରଣୀୟ କ୍ଷତି ଘଟିଛି ଏହି ଦୁଃଖଦ ସମୟରେ ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଅମର ଆତ୍କାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଆର୍ବିଆଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସୁଧହାର ଅପରିବର୍ତ୍ତିତ ରଖିଛି

ରିକର୍ଭ ବ୍ୟାଙ୍କ୍ଦ୍ୱାରା ଆୟୋଜିତ ଦ୍ୱିମାସିକ ମ୍ରଦ୍ରାନୀତି ସମୀକ୍ଷା ଅବସରରେ ଏହି ଘୋଷଣା କରାଯାଇଛି

ବିହାର ଇଲେକ୍ସନ୍ ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି

ଏହି ବିଜ୍ଞପ୍ତି ସହିତ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି

ଅନ୍ୟପକ୍ଷରେ ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି ଆଜି ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ କରାଯିବ

ଟିକଟ ପାଇନଥିବା ଅନେକ ବିଦ୍ରୋହୀ ପ୍ରାର୍ଥୀ ମଧ୍ୟ ଏହି ପର୍ଯ୍ୟାରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବା ପାଇଁ ମନୋନୟନ ପତ୍ର ଦାଖଲ କରିଛନ୍ତି

ଇଣ୍ଡିଆ କାନାଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଏବଂ କାନାଡ଼ା ବାର୍ଷିକ ଇନ୍ଭେଷ୍ଟ ଇଣ୍ଡିଆ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି ଘଡ଼ିସନ୍ଧି ମୁହର୍ତ୍ତରେ ଆମେ ସ୍ଥିରତା ଦେଖାଇଲୁ ଏବଂ ସମାଧାନର ଦେଶ ଭାବରେ ଉଭା ହେଲୁ ଭାରତ ଏବଂ କାନାଡ଼ା ମଧ୍ୟରେ ବ୍ୟାବସାୟିକ ସମ୍ପର୍କକୁ ଆହୁରି ମଜବୁତ୍ କରିବା ଉପରେ କେନ୍ଦ୍ରିତ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଦୂତ୍ ଗଣତନ୍ତ୍ର ରାଜନୈତିକ ସ୍ଥିରତା ପୁଞ୍ଜ ବିନିଯୋଗ ଏବଂ ବ୍ୟବସାୟ ଅନୁକୁଳ ନୀତି ଓ ଦକ୍ଷ ପ୍ରତିଭା ଯେଉଁ ଦେଶରେ ଅଛି ସେହି ଦେଶ ହେଉଛି ଭାରତ ସେ କହିଛନ୍ତି କରୋନା ସଂକ୍ରମଣ ସମୟରେ ସାରା ବିଶ୍ୱରେ ଉତ୍ପାଦନ ସମସ୍ୟା ଯୋଗାଣ ଶୃଙ୍ଖଳା ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥିଲେ ମଧ୍ୟ ଭାରତ ତାହାର ତ୍ୱରିତ ସମାଧାନ କରିପାରିଛି

ଏହି ସମ୍ମିଳନୀକୁ ଭାରତର ବିକାଶ ସମ୍ପର୍କରେ ସ୍ଟଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ଦିନକୁ ଦିନ ଅଧିକ ସଶକ୍ତ ହେଉଛି ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଉଦାରବାଦୀ ପନ୍ଥା ଗ୍ରହଣ କରାଯାଇଥିବାବେଳେ ସରଳ ଟିକସ ବ୍ୟବସ୍ଥା ଗ୍ରହଣ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଶିକ୍ଷା ଶ୍ରମ ଏବଂ କୃଷି କ୍ଷେତ୍ରରେ ହୋଇଥିବା ସଂସ୍କାର ପ୍ରକ୍ରିୟା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରିଛି ଓ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆମ ଯୁବପିଢ଼ିଙ୍କ ପ୍ରତିଭାକୁ ଆହୁରି ସଶକ୍ତ କରିବା ସହ ଅଧିକ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଭାରତକୁ ଆସିବାକୁ ସକ୍ଷମ ହେବେ ସମ୍ମିଳନୀକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଆପଣ ଶିକ୍ଷା କ୍ଷେତ୍ରରେ ଭାଗିଦାରୀ କରିବାକୁ ଚାହୁଁଛନ୍ତି ଉତ୍ପାଦନ କିୟା ସେବାରେ ବିନିଯୋଗ କରିବାକୁ ଚାହୁଁଛନ୍ତି ଏବଂ କୃଷିକ୍ଷେତ୍ରରେ ସହଯୋଗୀ ହେବାକୁ ଚାହୁଁଛନ୍ତି ତେବେ ସେହି ସ୍ଥାନ ହେଉଛି ଭାରତ